କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ନ୍ୟାୟ ଯୋଜନା ସମାଜର ସବ୍ର ବର୍ଗର ଲୋକଙ୍କ ସହାୟତା କରିବ

କ୍ୟାମ୍ପନିଂ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହେବ

ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ନିର୍ବାଚନ ସଭା ଓ ର୍ୟାଲିମାନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ ଏସ୍ପି ବିଏସ୍ପି ମହାମେଣ୍ଟ ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଥିବାର ଦୋଷାରୋପ କରିଛନ୍ତି ଉତ୍ତରପ୍ରଦେଶର ଆଜମଗଡ଼ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଶ୍ରୀ ମୋଦି କହିଛନ୍ତି ବିରୋଧୀ ଦଳମାନେ କାତି ଓ ଧର୍ମ ନାମରେ ଭୋଟ୍ ମାଗୁଛନ୍ତି ମସୁଦ ଅଜହରକୁ ଆନ୍ତର୍ଜାତିକ ସନ୍ତାସବାଦୀ ଘୋଷଣା କରିବାରେ ସମଗ୍ର ବିଶ୍ୱ ଭାରତକୁ ସମର୍ଥନ କରିଛି ବୋଲି ସେ କହିଛନ୍ତି ବିକାଶମ୍ରଳକ କାର୍ଯ୍ୟ ବିଷୟରେ ସେ କହିଛନ୍ତି ବିଜେପି ସରକାର କୌଣସି ପାତରଅନ୍ତର ବିନା ଦେଶର ଜନସାଧାରଣଙ୍କ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦି ଆଜି ସକାଳେ ପଣ୍ଟିମବଙ୍ଗର ବାଙ୍କୁଡ଼ା ଜିଲ୍ଲା ସ୍ଥିତ କମାଲଡଙ୍ଗାଠାରେ ଏକ ର୍ୟାଲି କରିଛନ୍ତି ସେ କହିଛନ୍ତି କେନ୍ଦ୍ରରେ ଏକ ମଜବୁତ ସରକାର ଗଠନ ପାଇଁ ଲୋକମାନେ ଜନମତ ଦେଉଛନ୍ତି ଶ୍ରୀ ମୋଦି କହିଛନ୍ତି ତୃଣମୂଳ କଂଗ୍ରେସ କର୍ମୀମାନଙ୍କ ଗୋଷ୍ଠୀବାଦୀ ନୀତି ଯୋଗୁଁ କେନ୍ଦ୍ର ସରକାରଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକ ରାଜ୍ୟର ଗରିବ ଲୋକମାନଙ୍କ ନିକଟରେ ପହଞ୍ଚି ପାର୍ତ୍ନାହିଁ ଶ୍ରୀ ମୋଦି ପୁର୍ବଲିଆଠାରେ ମଧ୍ୟ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ପାର୍ଟି କ୍ଷମତାକୁ ଆସିଲେ କୃଷକ ଓ ଯୁବକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ହରିଆଣାର ସିର୍ସାଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ଗାନ୍ଧି କହିଛନ୍ତି ନ୍ୟାୟ ଯୋଜନା ସମାଜର ସବୁ ବର୍ଗର ଲୋକଙ୍କୁ ସହାୟତା କରିବ ଯେଉଁମାନେ ଦେଶକୁ ଲୁଟିଛନ୍ତି ସେମାନଙ୍କଠାରୁ ସେହି ଅର୍ଥ ଆଦାୟ କରାଯାଇ ଏହି ଯୋଜନା ପାଇଁ ଟଙ୍କା ସଂଗ୍ରହ କରାଯିବ ବୋଲି ସେ କହିଛନ୍ତି

ସାଗରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ମିଥ୍ୟା ପ୍ରତିଶ୍ରତିମାନ ଦେଇ ଚାଲିଛନ୍ତି ବୋଲି ସେ ଦୋଶୋରୋପ କରିଛନ୍ତି ଏସ୍ସି ରାହୁଲ କଂଗ୍ରେସ ସଭାପତିରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ପ୍ରସଙ୍ଗ ଉପରେ ନିଷ୍ପଭି ନିଆଯିବା ପର୍ଯ୍ୟନ୍ତ ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାରୁ ନିବୂତ ରଖିବା ପାଇଁ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଆଯିବା ବିଷୟ ଲୋଡ଼ି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି କଂଗ୍ରେସ ରାହୁଲ ସିଟିଜେନ୍ଦି ବିଜେପି ପାଞ୍ଚ ବର୍ଷ ଶାସନ କ୍ଷମତାରେ ରହିବା ପରେ ଲୋକସଭା ନିର୍ବାଚନ ମଝିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନାଗରିକତ୍ୱ ପ୍ରସଙ୍ଗ ଉହ୍ଚାପନ କରିବାରୁ ଲୋକସଭା ନିର୍ବାଚନରେ ପରାଜୟର ଆଭାସ ପାଇବା ଯୋଗୁଁ ସେମାନଙ୍କର ହତାସ ଭାବର ଏହା ପ୍ରଦର୍ଶନ କରୁଛି ବୋଲି କଂଗ୍ରେସ କହିଛି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପାର୍ଟି ମୁଖପାତ୍ର ଅଭିଷେକ ମନୁ ସିଂଘଭି ବିଜେପି କେବଳ ଅପପ୍ରଚାର ଚଳାଇଥିବାର ଦୋଷାରୋପ କରିଛନ୍ତି ବିଜେପି ଭିଭିହୀନ ଅଭିଯୋଗମାନ ଆଣି ନିଜର ବିଫଳତାକୁ ଘୋଡ଼ାଇବାକୁ ବୃଥା ପ୍ରଚେଷ୍ଟା କରୁଛି ବୋଲି ସେ କହିଚ୍ଛନ୍ତି ଏସ୍ସି ତେଜବାହାଦ୍ୱର ବାରାଣସୀ ଲୋକସଭା ଆସନରୁ ବହିସ୍କୃତ ବିଏସ୍ଏଫ୍ ଯବାନ ତେଜବାହାଦୂର ଯାଦବଙ୍କ ମନୋନୟନପତ୍ର ଖାରଜ ନିଷ୍ପଭିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ସୁପ୍ରିମ୍କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ନିର୍ବାଚନ କମିଶନ ତାଙ୍କର ମନୋନୟନପତ୍ର ଖାରଜ କରିଥିଲେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଖଶ୍ତପୀଠ ଶ୍ରୀ ଯାଦବଙ୍କ ଆବେଦନର କୌଣସି ଯଥାର୍ଥତା ନଥିବାର ଦର୍ଶାଇଛନ୍ତି ସମାଜବାଦୀ ପାର୍ଟି ତାଙ୍କୁ ବାରାଣସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ଛିଡ଼ା କରାଇଥିଲା

ବିଜେପି ଦ୍ୱାରା ସାମ୍ବାଦିକମାନଙ୍କୁ ଲାଞ୍ଚ ଦିଆଯିବା ପାଇଁ ଉଦ୍ୟମ କରାଯିବା ବିରୁଦ୍ଧରେ କଂଗ୍ରେସ ଦ୍ୱାରା ଆଜି ଏକ ପ୍ରତିବାଦ ର୍ୟାଲି କରାଯାଇଥିଲା ଜାମ୍ମ କାଶୁୀର ବିଜେପି ସଭାପତି ରବୀନ୍ଦ୍ର ରାଇନା ଗତ ଦୂଇ ତାରିଖରେ ଏକ ସାମ୍ଭାଦିକ ସମ୍ମିଳନୀରେ ତାଙ୍କ ପାର୍ଟିର ପ୍ରଚାର ଅଭିଯାନ ବିଷୟରେ ବର୍ଷ୍ଣନା କରିଥିଲେ ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ଏମ୍ଏଲ୍ସି ବିକ୍ରମ ରାନ୍ଧୱା ଟଙ୍କା ଭର୍ତ୍ତି ଲଫାପା ସେମାନଙ୍କ ଦେବାକୃ ଚେଷ୍ଟା କରିଥିଲେ ଯାହାକୃ ସାମ୍ଭାଦିକମାନେ ନେବାକୁ ମନା କରିଦେଇଥିଲେ ଏହି ଘଟଣା ବିଷୟରେ ଲେହ ପ୍ରେସ୍ କୁବ୍ ଦ୍ୱାରା ଜିଲ୍ଲା ନିର୍ବାଚନ କର୍ତ୍ତପକ୍ଷଙ୍କ ଜଣାଇ ଦିଆଯାଇଥିଲା ଏହାଦ୍ୱାରା ନିର୍ବାଚନ ଆଚରଣବିଧି ଲଙ୍ଘନ ହୋଇଥିବାର କୃହାଯାଇଥିଲା

ଲେହ ଜିଲ୍ଲା କଂଗ୍ରେସ ପାର୍ଟି ସଭାପତି ଶେରିଙ୍ଗ୍ ନାମ୍ଗ୍ୟାଲ୍ ଏହିସବୁ ଘଟଣାର ପୁଙ୍ଗାନୁପୁଙ୍ଗ ତଦନ୍ତ ପାଇଁ ଆଜି ଦାବି କରିଛନ୍ତି

ଏକ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ବିମାନ ଆକ୍ରମଣରେ ପାକିସ୍ତାନରେ କେହି ମୃତାହତ ହୋଇନଥିବାର ସେ କରୁଥିବା ଦାବିକୁ ଶ୍ରୀ ମାରିନୋ ମିଥ୍ୟା ବୋଲି ଅଭିହିତ କରିଛନ୍ତି ଭିପି ଭିଏତ୍ନାମ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଭିଏତନାମକୁ ଚାରି ଦିନ ଗସ୍ତରେ ଯାଇ ହାନୋଇରେ ପହଞ୍ଚିଛନ୍ତି ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି ଆଜି ହାନୋଇରେ ସେ ଭାରତୀୟ ସମ୍ପ୍ରଦାୟ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ ତାଙ୍କର ଏହି ଗସ୍ତ କାଳରେ ସେ ଭିଏତନାମ ଉପରାଷ୍ଟ୍ରପତିଙ୍କ ସହ ପ୍ରତ୍ୟକ୍ଷ ବୈଠକରେ ଅଂଶଗ୍ରହଣ କରିବେ ସେ ମଧ୍ୟ ଭିଏତନାମ ପ୍ରଧାନମନ୍ତ୍ରୀ ଓ ନ୍ୟାସନାଲ୍ ଆସେମ୍ବେଲି ଚେୟାରପର୍ସନଙ୍କ ସହ କଥାବାର୍ତ୍ତା କରିବେ ଏସ୍ସି କଲେଜିୟମ୍ ଜଷ୍ଟିସ୍ ବିଆର୍ ଗବାଇ ଓ ଜଷ୍ଟିସ୍ ସ୍ୱର୍ଯ୍ୟକାନ୍ତଙ୍କ ସ୍ୱପ୍ରିମ୍କୋର୍ଟର ବିଚାରପତି ଭାବେ ପଦୋନ୍ତି ଦିଆଯିବା ପାଇଁ ସ୍ୱପ୍ରିମ୍କୋର୍ଟ୍ କଲେଜିୟମ୍ କେନ୍ଦ ସରକାରଙ୍କ ସ୍ୱପାରିଶ କରିଛନ୍ତି ଜଷ୍ଟିସ୍ ଗବାଇ ବର୍ତ୍ତମାନ ବମ୍ବେ ହାଇକୋର୍ଟର ବିଚାରପତି ଥିବାବେଳେ ଜଷ୍ଟିସ୍ ସ୍ୱର୍ଯ୍ୟକାନ୍ତ ହିମାଚଳ ପ୍ରଦେଶ ହାଇକୋର୍ଟର ମ୍ରଖ୍ୟ ବିଚାରପତି ଅଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ପାଞ୍ଚ ଜଣିଆ କଲେଜିୟମ୍ର ଗତକାଲି ଅନୁଷ୍ଠିତ ଏକ ବୈଠକରେ ଏହି ସ୍ୱପାରିଶ କରାଯାଇଛି କୋର୍ଟ୍ କୟରାମ ବେଲ୍ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲଙ୍କ ପୁଅ ବିବେକ ଡୋବାଲଙ୍କ ଦ୍ୱାରା ଏକ ମାନହାନୀ ମୋକଦ୍ଦମାରେ ଦିଲ୍ଲୀର ଏକ ଅଦାଲତ କଂଗ୍ରେସ ନେତା କୟରାମ ରମେଶଙ୍କ ଜାମିନ୍ ପ୍ରଦନା କରିଛନ୍ତି ଜୟରାମ ରମେଶଙ୍କ ବ୍ୟତୀତ କାରାୱାନ୍ ପତ୍ରିକା ଓ ଏହାର ମାଲିକଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ କରାଯାଇଥିଲା ଅତିରିକ୍ତ ମୁଖ୍ୟ ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍ ସମର ବିଶାଲ ସେମାନଙ୍କ ବିରୁଦ୍ଧରେ ଏହି ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ ବିବେକ ଡୋବାଲ୍ ତାଙ୍କର ଅଭିଯୋଗରେ ଜୟରାମ ରମେଶ ଓ ସେହି ପତ୍ରିକା ତାଙ୍କୁ ବଦନାମ କରିବାକୁ ଜାଣିଶୁଣି ଉଦ୍ୟମ କରିଥିବାର କହିଥିଲେ ଫାଇନାନ୍ନ କମିଶନ ମିଟିଂ ପଞ୍ଚଦଶ ଅର୍ଥକମିଶନ୍ ଆଜି ମୁମ୍ଭାଇରେ ରିଜର୍ଭ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟଠାରେ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ବଡ଼ ବଡ଼ ବ୍ୟାଙ୍କ୍ଗୁଡ଼ିକର କାର୍ଯ୍ୟ ନିର୍ବାହୀମାନଙ୍କ ସହ ଦୁଇ ଦିନିଆ ବୈଠକ ଆରମ୍ଭ କରିଛନ୍ତି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଅର୍ଥ କମିଶନ୍ ଚେୟାର୍ମ୍ୟାନ୍ ଏନ୍କେ ସିଂହ କହିଛନ୍ତି ଏହି କଥାବାର୍ତ୍ତାରେ ନେତୃତ୍ୱ ବିକାଶ ଉତ୍ତମ ପ୍ରଶାସନ ଓ ବଜାର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହେବ

ଏହି କଥାବାର୍ତ୍ତା ଆକି ଓ ଆସନ୍ତାକାଲି ୱାଶିଂଟନ୍ରେ ହେବାକୁ ଧାର୍ଯ୍ୟ ହୋଇଥିଲା ବିଳୟିତ ରାତ୍ରିରେ କରାଯାଇଥିବା ଏକ ଘୋଷଣାରେ ଚୀନ୍ ବାଶିଜ୍ୟ ମନ୍ତ୍ରଣାଳୟ କହିଛି ଆମେରିକା ଯେଭଳି ପଦକ୍ଷେପ ନେବ ଚୀନ୍ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ପୂର୍ବ କଥାବାର୍ତ୍ତାଗୁଡ଼ିକରେ ଉପୁଜିଥିବା ସହମତିରୁ ଚୀନ୍ ଓହରି ଯାଉଥିବାର ଆମେରିକା ଦୋଷାରୋପ କରି ଆସିଛି ଟେନିସ୍ ଭାରତର ଅଙ୍କିତା ରାଇନା ଚୀନ୍ର ଲୁଆନରେ ଚାଲିଥିବା ଆଇଟିଏଫ୍ ମହିଳା ଟେନିସ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି